ସେହି ଜିଲ୍ଲଗୁଡ଼ିକ ହେଲା ଭଦ୍ରକ ବାଲେଶ୍ୱର କଟକ ଯାଜପୁର ଖୋର୍ବ୍ଧା ଓ ମୟରଭଞ୍ ବିଭିନୁ ଜିଲ୍ଲାକୁ ଏନ୍ଡିଆର୍ଏଫ୍ ଓ ଓଡ୍ରାଫ୍ ଟିମ୍ ପଠାଯାଇଛି

ଏହାଦ୍ୱାରା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ବକେୟା ପେନ୍ସନ୍ ମାମଲାର ଶୀଘ୍ର ସମାଧାନ ହୋଇପାରିବ

ସମୁଦ୍ର କୁଳରେ ମଧ୍ଧ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ରା ଗ୍ରହଶ କରାଯାଇଛି